ଦେଶର ସ୍ୱାର୍ଥକୁ ସର୍ବାଧିକ ପ୍ରାଧାନ୍ୟ ଦେବା ଓ ସମ୍ଭଳକୁ ଉଚିତ୍ ଦିଗରେ ବିନିଯୋଗ କରିବା ଯୋଗୁଁ ଏହା ସମ୍ଭବ ହୋଇଥିବାର ସେ କହିଛନ୍ତି

ସୁଷମା ମିଟିଂ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ନ୍ୟୁୟର୍କରେ କାତିସଂଘ ସାଧାରଣ ପରିଷଦ ବୈଠକରେ ଯୋଗଦେବା ଅବସରରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମହଜ୍ଞଦ କୁରେସିଙ୍କ ସାକ୍ଷାତ କରିବେ ବୈଦେଶିକ ବିଭାଗ ମ୍ରଖପାତ୍ର ରବିଶ କୁମାର କହିଛନ୍ତି ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ସେମାନଙ୍କ ସୁବିଧା ଅନୁସାରେ ଏକ ସମୟରେ ବୈଠକରେ ଅଂଶଗ୍ରହଣ କରିବେ ଏକ ପ୍ରଶ୍ୱର ଉତ୍ତର ଦେବାକୁ ଯାଇ ମୁଖପାତ୍ର କହିଛନ୍ତି ଏହି ସାକ୍ଷାତକୁ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ବୋଲି ବିବେଚନା କରାଯିବା ଉଚିତ ନୁହେଁ ସେ କହିଛନ୍ତି ପାକିସ୍ତାନର ଅନୁରୋଧ କ୍ରମେ ଏହି କଥାବାର୍ତ୍ତା କରାଯାଉଛି ନ୍ୟୁୟର୍କ ସ୍ଥିତ ଦୁଇ ଦେଶର ସ୍ଥାୟୀ ଦୂତାବାସ ଦ୍ୱାରା ବୈଠକର ସମୟ ଧାର୍ଯ୍ୟ କରାଯିବ ବୈଠକର କାର୍ଯ୍ୟସ୍ଚୀ ମଧ୍ୟ ସ୍ଥିର ହୋଇନାହିଁ ବୋଲି ସେ କହିଛନ୍ତି ତେବେ ଗୁରୁଦ୍ୱାରା କର୍ତ୍ତାରପୁର ସାହିବ୍ ପ୍ରସଙ୍ଗ ବୈଠକରେ ସ୍ଥାନ ପାଇବା ବିଷୟ ସେ ନିଶ୍ଚିତ କରିଛନ୍ତି ମାଳଦ୍ୱୀପରେ ରାଷ୍ଟ୍ରପତି ନିର୍ବାଚନ ସମ୍ଭନ୍ଧରେ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି ସେଠାରେ ରାଷ୍ଟ୍ରପତି ନିର୍ବାଚନ ଅବାଧ ଓ ନିରପେକ୍ଷ ହେବ ବୋଲି ଭାରତ ଆଶା କରୁଛି ଭାରତ ପାକିସ୍ତାନ ସୀମାରେ ଜଣେ ବିଏସ୍ଏଫ୍ ଯବାନ୍ଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କଟାଯିବା ବିଷୟରେ ସେ କହିଛନ୍ତି ମନ୍ତ୍ରଣାଳୟ ପକ୍ଷରୁ ତଥ୍ୟ ସଂଗ୍ରହ କରାଯାଇଛି ଶ୍ରୀ କୁମାର କହିଛନ୍ତି ଏଭଳି ବର୍ବରୋଚିତ କାର୍ଯ୍ୟର କୌଣସି ଯଥାର୍ଥତା ନାହିଁ ଓ ଏହା ସମସ୍ତ ପ୍ରକାର ଆନ୍ତର୍ଜାତିକ ନିୟମର ବିର୍ରଦ୍ଧାଚରଣ କର୍ରଛି

ଏଥିସହିତ ଏଭଳି ଡାଟାବେସ୍ ରଖିବାରେ ଭାରତ ବିଶ୍ୱର ନବମ ରାଷ୍ଟ ହୋଇଛି ଏହି ଡାଟାବେସ୍ରେ ଜଣେ ଅପରାଧୀର ନାମ ଫଟୋଚିତ୍ର ଠିକଣା ପିଙ୍ଗରପ୍ରିଣ୍ଣ ତଥା ଅନ୍ୟାନ୍ୟ ତଥ୍ୟ ମହଜୂଦ ରହିବ ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ସିଂହ କହିଛନ୍ତି ଏହା ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ସେମାନଙ୍କ କାର୍ଯ୍ୟ ତ୍ୱରାନ୍ୱିତ କରିବାରେ ସହାୟତା କରିବ

ମହିଳାମାନଙ୍କ ସୁରକ୍ଷା ପାଇଁ କାତୀୟ ମିଶନ ଅଧୀନରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନସ୍ଥ କାତୀୟ ଅପରାଧ ରେକର୍ଡ ବ୍ୟୁରୋ ଏହି ଡାଟାବେସ୍ର ରକ୍ଷଣାବେକ୍ଷଣା କରିବ ଏହାକୁ ଆଇନ୍ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାଗୁଡ଼ିକ ତଦନ୍ତ ପାଇଁ ବ୍ୟବହାର କରିପାରିବେ ଜେଟଲୀ ରାଫେଲ୍ ଅର୍ଥମନ୍ତୀ ଅରୁଣ ଜେଟଲୀ ରାଫେଲ୍ ଯୁଦ୍ଧ ବିମାନ କିଣା ବୁଝାମଣାରେ କଂଗ୍ରେସ ସଭାପତି ରାହ୍ରଳ ଗାନ୍ଧି ମିଥ୍ୟା ପ୍ରଚାର କର୍ତ୍ତିବାର ତାଙ୍କର ଦୋଷାରୋପ କରିଛନ୍ତି ସେ କହିଛନ୍ତି ଶ୍ରୀ ଗାନ୍ଧି ଏକ କୌଶଳ ଗ୍ରହଣ କରିଛନ୍ତି ଯେଉଁଥିରେ ସେ ଏକ ମିଥ୍ୟା କଥାକୁ କହି ତାକୁ ବାରମ୍ଭାର ଦୋହରାଉଛନ୍ତି ଫେସ୍ବୁକ୍ ପୋଷ୍ଟରେ ଶ୍ରୀ କେଟଲୀ କହିଛନ୍ତି ଏ ବିଷୟରେ ସେ କରିଥିବା ପ୍ରଶ୍ନଗୁଡ଼ିକର ଶ୍ରୀ ଗାନ୍ଧି କୌଣସି ଉତ୍ତର ଦେଉନାହାନ୍ତି ଶ୍ରୀ ଜେଟଲୀ କହିଛନ୍ତି ଏକ ପରିପକ୍ୱ ଗଣତନ୍ତରେ ଯେଉଁମାନେ ମିଥ୍ୟା ଉପରେ ନିର୍ଭର କରିଥାନ୍ତି ସେମାନଙ୍କର ସର୍ବସାଧାରଣ ଜୀବନରେ କୌଣସି ସ୍ଥାନ ନାହିଁ ଓ ଏଭଳି ଅନେକ ଲୋକ ରାଜନୈତିକ ଦୂଶ୍ୟପଟରୁ ଅପସରି ଯାଇଥିବାର ଅନେକ ଦୂଷ୍ଟାନ୍ତ ରହିଛି ମନ୍ତ୍ରୀ ପୁଣି କହିଛନ୍ତି କିନ୍ତୁ ଏହି ନିୟମ କଂଗ୍ରେସ ପାର୍ଟି ଭଳି ଏକ ବଂଶଗତ ସଂଗଠନ ପାଇଁ ଲାଗୁ ହେବ ନାହିଁ

ଦେଶର ଗ୍ରାମାଞ୍ଚଳରେ ଲୋକମାନଙ୍କର ଜୀବନ ଶୈଳୀରେ ଉନ୍ନତି ଆଶିବା ଦିଗରେ ନିଷ୍ଠାପରତାର ସହ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଛନ୍ତି ଆଶା କର୍ମୀମାନଙ୍କର ଦକ୍ଷତା ଓ ଉହର୍ଗୀକୃତ ସେବାର ପ୍ରଶଂସା କରି ଶ୍ରୀ ମୋଦି କହିଛନ୍ତି ଏପରିକି ବିଲ୍ ଗେଟସ୍ ଓ ମେଲିଣ୍ଡା ଗେଟସ୍ କାଲା ଆକାର୍ ଭଳି ରୋଗର ଦୂରିକରଣରେ ଆଶା କର୍ମୀମାନଙ୍କର ଉଦ୍ୟମର ଭ୍ୟସୀ ପ୍ରଶଂସା କରି ସାରିଛନ୍ତି ସରକାରୀ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକ ଗରିବ ଲୋକମାନଙ୍କୁ କ୍ଷମତାପନ୍ନ କରିବା ଓ ଦାରିଦ୍ର୍ୟ ଦୂରୀକରଣ ଲାଗି ଉଦ୍ଦିଷ୍ଟ ବୋଲି ଶ୍ରୀ ମୋଦି ସେମାନଙ୍କୁ କହିଛନ୍ତି

ସ୍କଲ୍ ସେଭିଂସ୍ ସରକାର ଆସନ୍ତା ମାସ ପହିଲାର୍ ଆରମ୍ଭ ହେଉଥିବା ତୃତୀୟ ତ୍ରିମାସିକ ସମୟ ପାଇଁ ବିଭିନ୍ନ କ୍ଷୁଦ୍ର ସଂଚୟ ଯୋଜନା ଉପରେ ସୁଧହାର ବୃଦ୍ଧି କରିଛନ୍ତି

ଶିବସେନା ଟ୍ରିପଲ ତଲାକ୍ ତିନିବାର ତଲାକ୍କୁ ନିଷେଧ କରି କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଜାରି କରିବାର ଦିନକ ପରେ ଶିବସେନା କେନ୍ଦ୍ର ସରକାରଙ୍କ ନିଷ୍ପଭିକୁ ସ୍ୱାଗତ କରି ଉତ୍ତରପ୍ରଦେଶର ଅଯୋଧ୍ୟାଠାରେ ରାମମନ୍ଦିର ନିର୍ମାଣ ପାଇଁ ସମାନ ଧରଣର ନିଷ୍ପତ୍ତି ନେବାକୁ ସରକାରଙ୍କୁ କହିଛି ଏହି ଅଧ୍ୟାଦେଶ ଜାରିକୁ ପ୍ରଶଂସା କରି ଶିବସେନାର ମୁଖପତ୍ର ସାମନାର ସମ୍ପାଦକୀୟରେ କୁହାଯାଇଛି ସରକାର ମୁସଲମାନ ମହିଳାମାନଙ୍କ ପାଇଁ ସ୍ୱାଧୀନତାର ଦ୍ୱାର ଉନ୍କକ୍ତ କରିଚ୍ଛନ୍ତି ଏସ୍ସି ସେଲଟର ହୋମ୍ ମୁଜାଫରପୁର ଆଶ୍ରୟ ଗୃହ ଯୌନ ନିର୍ଯାତନା ମାମଲା ସଂକ୍ରାନ୍ତରେ ଗଣମାଧ୍ୟମ ଦ୍ୱାରା ଖବର ପ୍ରଚାର ଉପରେ ସମ୍ପର୍ଣ୍ଣ ନିଷେଧାଜ୍ଞା ଲାଗୁ କରାଯିବ ନାହିଁ ବୋଲି ଆଜି ସୁପ୍ରିମ୍କୋର୍ଟ କହିଛନ୍ତି ସେହି ଆଶ୍ରୟ ଗୃହରେ ଅନେକ ମହିଳା ଅନ୍ତେବାସୀଙ୍କୁ ବଳାକ୍କାର କରାଯାଇଥିଲା ଓ ଯୌନ ନିର୍ଯାତନା ଦିଆଯାଇଥିଲା ବୋଲି ଅଭିଯୋଗ ରହିଛି

ପାଟନା ହାଇକୋର୍ଟ ମାମଲାର ତଦନ୍ତ ଉପରେ କୌଣସି ଖବର ପ୍ରଚାରକୁ ନିଷେଧ କରିଥିଲେ ତେବେ ଏହି ଘଟଣାକୁ ଅତିରଞ୍ଜିତ କରି ପ୍ରଚାର ନ କରିବା ଲାଗି ସୁପ୍ରିମ୍କୋର୍ଟ ଉଭୟ ମୁଦ୍ରଣ ଓ ଇଲେକ୍କୋନିକ୍ ଗଣମାଧ୍ୟମକୁ କହିଛନ୍ତି ଏସ୍ସି ଜେ ଆଣ୍ଡ କେ ସୁପ୍ରିମ୍କୋର୍ଟ କହିଛନ୍ତି ଜାମ୍ମୁ କାଶ୍ମୀର ପୁଲିସ୍ର ନବନିଯୁକ୍ତ ମହାନିର୍ଦ୍ଦେଶକ କେନ୍ଦ୍ରୀୟ ଲୋକସେବା ଆୟୋଗ ପକ୍ଷରୁ ଏକ ନିଷ୍କଭି ନିଆଯିବା ପର୍ଯ୍ୟନ୍ତ ତାଙ୍କର ଦାୟିତ୍ୱ ନିର୍ବାହନ କରିବେ

ଜେକେ ଗନ୍ଫାଇଟ୍ ଜାମ୍ମୁ କାଶ୍ମୀରର ବାନ୍ଦିପୋରା ଜିଲ୍ଲା ସ୍ଥିତ ସୁଖବାବା ସୁମଲାର ଅଞ୍ଚଳରେ ସେନାବାହିନୀ ସିଆର୍ପିଏଫ୍ ଓ କାମ୍ମୁ କାଶ୍ମୀର ପୁଲିସ୍ ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନ ଗୋଷ୍ଠୀ ଦ୍ୱାରା ମିଳିତ ସନ୍ତାସବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ଅବ୍ୟାହତ ରହିଛି ନିରାପଦ ସୂତ୍ରରୁ କୁହାଯାଇଛି ଗୁଳି ବିନିମୟ କିଛି ସମୟ ବନ୍ଦ ରହିବା ପରେ ସେଠାରେ ପୁନର୍ବାର ଗୁଳି ଚାଳନା ଆରମ୍ଭ ହୋଇଛି କିଛି ସନ୍ତାସବାଦୀ ଏକ ଘର ଭିତରେ ଲୁଚି ରହିଛନ୍ତି

ପୂର୍ବରୁ ଆଫ୍ଗାନିସ୍ତାନ ଟସ୍ କିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍କଭି ନେଇଥିଲା ଆସନ୍ତାକାଲିର ସୁପରଫୋର୍ ପ୍ରତିଯୋଗିତାରେ ପାକିସ୍ତାନ ଆଫ୍ଗାନିସ୍ତାନକୁ ଆବୁଧାବିରେ ଭେଟୁଥିବା ବେଳେ ଭାରତ ବାଙ୍ଗଲାଦେଶକୁ ଦୁବାଇରେ ଭେଟିବ ଉଭୟ ମ୍ୟାଚ୍ ସନ୍ଧ୍ୟା ପାଞ୍ଚଟାରେ ଆରମ୍ଭ ହେବ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ଟିମ୍ରୁ ବାଦ୍ ପଡ଼ିଥିବା ଯୋଗୁଁ ଭାରତ ପାଇଁ ଏହା ଏକ ଚିନ୍ତାର ବିଷୟ ରହିଛି ଭୁବନେଶ୍ୱର କୁମାରଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇପାରେ ବ୍ୟାଡ୍ମିଣ୍ଟନ କିଦାମ୍ଘୀ ଶ୍ରୀକାନ୍ତ ଓ ପିଭି ସିନ୍ଧୁ ଚାଙ୍ଗ୍ଝୋରେ ଚାଲିଥିବା ଚିନା ଓପନ୍ ବ୍ୟାଡ୍ମିକ୍ଷନର କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି